ତେବେ ଏହାର ପ୍ରଭାବରେ ବାଲେଶ୍ୱରରୁ ପୁରୀ ଉପକ୍ଳ ପର୍ଯ୍ୟନ୍ତ ବର୍ଷା ହେବାର ସ୍ୟାବନା ରହିଛି

ପରେ ଏକ ମୋଟର ସାଇକେଲ ଯୋଗେ ମାଲକାନଗିରି ଜିଲ୍ଲା ସଦର ମହକୁମା ଚିକିସ୍

ଏହି ଗୁଳିମାଡ଼ରେ ବସ୍ ମାଲିକ ପ୍ରୀତମ ଜେନାମଶିଙ୍କ ଡାହାଶ ହାତରେ ଗୋଡ଼ ବାଜିଛି ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ୱିଟାଳ୍ରେ ଭର୍ତି କରାଯାଇଛି ସୂଚନା ଅନୁସାରେ ବସ୍ଷାଣ୍ ଟେଶ୍ଡରକୁ ନେଇ ଗୁଳିମାଡ଼ ହୋଇଥିବା ସନ୍ଦେହ କରାଯାଉଛି